ଅଧିବେଶନରେ ଅଂଶଗ୍ରହଣ କରିଥିବା ବିଧାୟକମାନେ ହୋମ୍ କ୍ୱାରେକ୍କାଇନରେ ରହିବେ ବୋଲି ଜଣାପଡ଼ିଛି

ବିଧାନସଭା ପରିସରରେ ଏହି ସମସ୍ତ ପରୀକ୍ଷା ପାଇଁ ବ୍ୟବସ୍ତା ହୋଇଛି

ସେ କହିଛନ୍ତି ଏଥପାଇଁ ସମସ୍ତଙ୍କୁ ଦାୟିତ୍ୱବାନ ହେବା ଦରକାର

ତେବେ ଏଥିସହ ସଂପ୍ଟକ୍ତ ଆଉ କିଛି ଲୋକଙ୍ଙୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ସ୍ଚନା ଦେଇଛନ୍ତି

ଜବତ କରାଯାଇଛି ବୋଲି ଏସ୍ପି ସ୍ଚନା ଦେଇଛନ୍ତି